ଦେଶର ସବୁ କୃଷକଙ୍କ ପାଇଁ କାର୍ଯ୍ୟକାରୀ ହେବ ପ୍ରଧାନମନ୍ତୀ କିଷାନ ସମ୍ମାନ ନୀଧ ଯୋଜନା

ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ପେନ୍ସନ୍ ଯୋଜନା ମଧ କ୍ୟାବିନେଟ୍ର ଅନୁମୋଦନ ଲାଭ କରିଛି

ସ୍ୱତନ୍ତ ଯୋଜନା ମଞ୍ଚର କରିଛନ୍ତି

ରାଜ୍ୟ ଉଚ ମାଧମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି

ନାମଲେଖା ଆବେଦନ ପାଇଁ ବିଭିନ୍ନ ବର୍ଗର ଛାତ୍ରୀଙ୍କ ନିମନ୍ତେ ଫିସ୍ ଧାର୍ଯ୍ୟ କରାଯାଇଛି

ଗତକାଲି ଲୋକସମ୍ମର୍କ ଭବନସ୍ସିତ କାର୍ଯ୍ୟାଳୟରେ ଉପସ୍ରିତ ରହି ପ୍ରଥମ କାର୍ଯ୍ୟଦିବସରେ ମନ୍ତୀ ଶ୍ରୀ ଦାସ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି

ସଂପାଦିକା ପୁଷ୍ଟିତା ପ୍ରଧାନ ସମସ୍ତ ମହିଳା ପ୍ରତିନିଧିମାନଙ୍କୁ ଆଗାମୀ ଦିନରେ ନିଜନିଜ ପଞାୟତରେ ମହିଳାଙ୍କୁ ନେଇ କିପରି ସୁଦୁଢ ପଞ୍ଚାାୟତ ଗଠନ ହେବ ସେ ସଂପର୍କରେ ବୁଝାଇଥିଲେ

ଏହିଭଳି ପାଗ ଆହୁରି ଦୁଇତିନି ଦିନ ଧରି ଲାଗି ରହିବ ବୋଲି ପାଶିପାଗ ବିଭାଗ ପକ୍ଷରୁ କୁହାଯାଇଛି

ଏବେ ଆଣ୍ଡାମାନରେ ପ୍ରବଳ ବର୍ଷା କାରି ରହିଛି